ଟିକାକରଣକୁ ସୁପରିଚାଳନା କରିବା ପାଇଁ ରାଜ୍ୟସରରେ ଷ୍ଟେଟ ମନିଟରିଂ ଟିମ୍ ଗଠନ ହୋଇଥିବା ସେ କହିଛନ୍ତି

ଓ୍ୱାନ୍ ବାର୍ ଓ୍ୱାନ୍ ଭୋଟ୍ ଆଧାରରେ ଏହି ନିର୍ବାଚନ କରାଯିବ

ଏହି ଅବସରରେ ଆଜି ଦେଶ ତଥା ରାଜ୍ୟର ବିଭିନ୍ନ ସ୍ତାନରେ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି

ଏହି ପରିପ୍ରେକ୍ଷୀରେ ପୁରୀ ଶ୍ରୀ ମନ୍ଦିରରୁ ଏକ ଚାରି ଜଣିଆ ଟିମ୍ ପୂଜା ସାମଗ୍ରୀ ସହିତ ନୟାଗଡ଼ରେ ପହଞ୍ଚିଛନ୍ତି